ହାଇକୋର୍ଟ ସମେତ ରାକ୍ୟର ବିଭିନ୍ନ ଅଦାଲତରେ ଏହି ଲୋକ ଅଦାଲତ ଅନୁଷ୍ଟିତ ହୋଇଥିଲା

ଯେକୌଣସି ମୋଟର ଦୁର୍ଘଟଶାର ପୀଡ଼ିତ କିୟା ତାଙ୍କ ଆଇନତଃ ଉତ୍ତରାଧିକାରୀ ଏମ୍ଏଏମ୍ସିରେ ଆବେଦନ କରିପାରିବେ

ଏହାଛଡା ଫୁଡକୋର୍ଟ ଦୁଃସାହସିକ ଜଳକ୍ରୀଡା ସିଫୁଡ ଷ୍ଟଲ ପାରାସେଲିଂ ସାଇକ୍ଟିଂ ଓ ବୋଟିଂ ଭଳି ଭଳି ସୁବିଧା ମଧ୍ଧ ରହିଛି

ସ୍ଚନାଯୋଗ୍ୟ କଇଁଛମାନଙ୍କ ଆଗମନପାଇଁ ଏବେ ମାଛଧରା ଉପରେ ଅଭୟାରଣ୍ୟରେ ବନବିଭାଗ ପକ୍ଷର୍ତ କଟକଣା ଲାଗୁ କରାଯାଇଛି